କେନ୍ଦ୍ର ସରକାର ରାଜ୍ୟର ଯୁବପିତୀଙ୍କ ପାଇଁ ଚାକିରୀ ଓ ରୋଜଗାର ସମ୍ଭାବନା ସୂଷ୍ଟି କରିଥିବାବେଳେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଉନଥିବା ସେ ଚିଠିରେ ଉଲ୍କେଖ କରିଛନ୍ତି

ଧାନ କ୍ରୟ ସୁନ୍ଦରଗଡ଼ ଜିଲ୍ଲାରେ ଚଳିତବର୍ଷ ପାଇଁ ସବଡେଗାଠାରେ ଧାନକ୍ରୟ ଆର ହୋଇଛି

ନବରଙଙପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହାକୁ ସମର୍ଥନ କରି ନବରଙ୍ଙପୁର ଜିଲ୍ଲା ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି

ଭାରତ ଓ ନେଦରଲାଣ୍ଡ ମଧରେ ଅନୁଷ୍ଷିତ ମ୍ୟାଚ୍ଟି ସଂଘର୍ଷପ୍ରର୍ଷ ହୋଇଥିଲା

ଜିଲ୍ଲା ଯୋଜନା ବୋର୍ଡ ଅଧ୍ଘକ୍ଷ ତଥା ବିଧାୟକ ମନୋହର ରକ୍ଷାରୀ ମୁଖ୍ୟଅତିଥି ର୍ପେ ଯୋଗଦେଇ ଟୁର୍ଣ୍ଣାମେଙ୍ଙକୁ ଉଦ୍ଘାଟନ କରିଥିଲେ